ସେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଏହାପରେ ପ୍ରୟାଗରାଜ୍ ଯାଇ କୁମ୍ଭମେଳା ପାଇଁ ନିର୍ମିତ ଅତ୍ୟାଧୁନିକ କମାଣ୍ଡ୍ ଆଣ୍ଡ୍ କଷ୍ଟ୍ରୋଲ୍ ସେଣ୍ଟର୍କୁ ଉଦ୍ଘାଟନ କରିବେ ସେ ଅଶ୍ଚାଓ୍ପା ଗସ୍ତ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି ଯେଉଁଠି ସେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ୍ଠାରେ ବାମ୍ରଉଲି ବିମାନ ବନ୍ଦରର ନୂଆ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବେ

ଯୁଦ୍ଧ ସମୟରେ ପ୍ରାଶବଳୀ ଦେଇଥିବା ଶହୀଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ' ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାମ୍ଘା ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବୀରେନ୍ଦ୍ର ସିଂ ଧନୱା ଓ ସେନାବାହିନୀ ଉପମ୍ରଖ୍ୟ ଲେପୁନାଣ୍ଟ କ୍ଷେନେରାଲ୍ ଦେବରାଜ୍ ଅନବୃଙ୍କ ସହିତ ଅମର ଯବାନ ଜ୍ୟୋତିଠାରେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ପାକିସ୍ତାନ ଯୁଦ୍ଧରେ ହାରିଯିବା ପରେ ପୂର୍ବ ପାକିସ୍ତାନ ତାହାଠାରୁ ଅଲଗା ହୋଇ ବାଂଲାଦେଶ ଗଠିତ ହୋଇଥିଲା ଏହି ଅବସରରେ ପୂର୍ବ କମାଣ୍ଡ ମୁଖ୍ୟ କାର୍ଯ୍ୟାଳୟଠାରେ ସ୍ପତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ବାଂଲାଦେଶ ସାଂସଦ ଶ୍ରୀମତୀ କାଜି ରୋଜି ପ୍ରତିନିଧି ଦଳର ନେତୃତ୍ୱ ନେଇ ଆସିଛନ୍ତି ପ୍ରେଜ୍ ବିଜୟ ଦିବସ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଆଜି ବିଜୟ ଦିବସ ଅବସରରେ ଦେଶ ଶହୀଦ ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

ଟ୍ୱିଟ୍ କରି ଶ୍ରୀ ନାଇଡ଼ୁ ସେହି ଯବାନମାନଙ୍କର ସାହସ ବୀରତ୍ୱ ଏବଂ ନିଃସ୍ୱାର୍ଥପର ସେବାକୁ ସ୍କରଣ କରିବା ଲାଗି ସର୍ବସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି

ଟ୍ୱିଟ୍ କରି ସେ କହିଛନ୍ତି ସେମାନଙ୍କର ସାହସ ଓ ଦେଶପ୍ରେମ ଦେଶକୁ ସୁରକ୍ଷିତ ରଖିପାରିଛି ସେମାନଙ୍କର ସେବା ପ୍ରତ୍ୟେକ ଭାରତୀୟଙ୍କୁ ସର୍ବଦା ଅନୁପ୍ରାଣିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି ରାଠୋଡ ବିଜୟ ଦିବସ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ ବିଜୟ ଦିବସ ଅବସରରେ ଭାରତୀୟ ସଶସ୍ତ ବାହିନୀ ଯବାନଙ୍କ ସାହସିକତାର ଭୟସୀ ପ୍ରଶଂସା କରିଛନ୍ତି

ସେ କହିଛନ୍ତି ସଶସ୍ତ ବାହିନୀର ସାହସିକତା ଓ ବଳିଦାନ ସର୍ବଦା ଆଗାମୀ ପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ରାଠୋଡ୍ ସୋଲ୍ଜରାଥନ୍ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ସ୍ୱତନ୍ତ୍ର ମାରାଥନ କାର୍ଯ୍ୟକ୍ରମ 'ସୋଲ୍ଜରାଥନ୍'ର ଆଜି ଶୁଭାରମ୍ଭ କରିଛନ୍ତି କୁସ୍ତି ପ୍ରତିଯୋଗୀ ଯୋଗେଶ୍ୱର ଦତ୍ତ ଓ ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର ମଧ୍ୟ ସେଠାରେ ଉପସ୍ଥିତ ଥିଲେ

ରେଲ୍ ମିନିଷ୍ଟ୍ରି ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଗତକାଲି ବଡୋଦ୍ରାଠାରେ ଭାରତର ପ୍ରଥମ ରେଳ ବିଶ୍ୱବିଦ୍ୟାଳୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ୍ କହିଛନ୍ତି ରେଳବାଇ କ୍ଷେତ୍ରରେ ପେଷାଦାର ଶିକ୍ଷା ଓ ତାଲିମ ଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ

ଛତିଶଗଡ଼ ନ୍ୟୁ ସିଏମ୍ ଛତିଶଗଡ଼ ରାଜଧାନୀ ରାୟପୁରଠାରେ ଆଜି ଅପରାହୁରେ ରାଜ୍ୟର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କର ନାମ ଘୋଷଣା କରାଯିବ ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ସହ ଏକ ବୈଠକ ପରେ ଏଆଇସିସିର ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ୍ଗେ ଛତିଶଗଡ଼ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ପିଏଲ୍ ପୁନିଆ ଓ ରାଜ୍ୟର ବରିଷ୍ଣ କଂଗ୍ରେସ ନେତା ଟିଏସ୍ ସିଂଦେଓ ଏବଂ ଚନ୍ଦନ ଦାସ ମହନ୍ତ ରାୟପୁର ଫେରୁଛନ୍ତି

ଶ୍ରୀଲଙ୍କା ପିଏମ୍ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଆଜି ରନିଲ୍ ୱିକ୍ରେମା ସିଙ୍ଘେଙ୍କୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି ଏହାଫଳରେ ଦେଶରେ ଗତ କିଛିଦିନ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅବସାନ ଘଟିଛି

କିନ୍ତୁ ସେ ପାର୍ଲାମେଷ୍ଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରି ନପାରି ଗତକାଲି ଇସ୍ତଫା ଦେଇଥିଲେ ଶ୍ରୀ ୱିକ୍ରମାସିଙ୍ଘେ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଶ୍ରୀଲଙ୍କାରେ ରେକର୍ଡ ସୃଷ୍ଟି କରିଛନ୍ତି ଆସନ୍ତାକାଲି ୱିକ୍ରମାସିଫ୍ଟେଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ଆଶା କରାଯାଉଛି ଏବଂ ନୂଆବର୍ଷର ପ୍ରଥମ ଦୁଇମାସର ବ୍ୟୟ ବରାଦ ଲାଗି ଆସନ୍ତା ସପ୍ତାହରେ ଅସ୍ଥାୟୀ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ

ମହିଳା ଉଦ୍ୟୋଗପତିମାନଙ୍କ ପାଇଁ ଏକ ଅତ୍ୟାଧୁନିକ ପୋର୍ଟାଲ୍ର ଆଜି ଶୁଭାରମ୍ଭ କରାଯିବ ଏକ ସରକାରୀ ଇସ୍ତାହାର ଅନୁସାରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବେ ଓ ସେହି ପୋର୍ଟାଲର ଶୁଭାରମ୍ଭ କରିବେ

ଏହି ଭୟଙ୍କର ଘର୍ଣ୍ଣିଝନ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ମଛଲିପଟନଢ଼୍ ଏବଂ କକିନଡ଼ା ମଧ୍ୟ ଦେଇ ଅତିକ୍ରମ କରିବ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ ଏବଂ ୟନମ୍ର କେତେକ ସ୍ଥାନରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ଆସନ୍ତାକାଲି ଆନ୍ଧ୍ର ଉପକୃଳ ଏବଂ ତାନାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ବ୍ୟାଡମିଣ୍ଟନ ଭାରତର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବିଡବ୍ଲଏଫ୍ ୱାର୍ଲଡ ଟୁର୍ ଫାଇନାଲ୍ସର ମହିଳା ସିଙ୍ଗିଲ୍ସ ଟାଇଟଲ ହାସଲ କରିଛନ୍ତି

ଏହି ବିଜୟ ସହିତ ସେ ଓକୁହାରାଙ୍କ ସହ ସମାନ ରେକର୍ଡ ସ୍ଥାପନ କରିଛନ୍ତି

ଗତକାଲି ଅନୁଷ୍ଠିତ ସେମିଫାଇନାଲ୍ରେ ଉଭୟ ଦଳ ବିଜୟ ହାସଲ କରି ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ